ସେଠାରେ ସେ ରାଜ୍ୟର ସୁରକ୍ଷା ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିବେ ଏଥିସହ ସେ ସେଠାରେ ରାଜ୍ୟପାଳ ସତ୍ୟପାଲ ମଲିକ ଏବଂ ବରିଷ୍ଣ ପୁଲିସ୍ ତଥା ସୁରକ୍ଷା ଅଧିକାରୀଙ୍କ ସହ ସାଂପ୍ରତିକ ପରିସ୍ଥିତି ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିବାର କାର୍ଯ୍ୟକ୍ମ ରହିଛି

ଏହି ନିର୍ବାଚନ ନିର୍ଦ୍ଦଳୀୟ ଭିଭିରେ କରାଯିବ ଗତସପ୍ତାହରେ ରାଜ୍ୟରେ ପୌର ନିର୍ବାଚନ ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେବା ପରେ ଏବେ ପଞ୍ଚାୟତ ନିର୍ବାଚନ ଉପରେ ଗୁରୁତ୍ୱ ଦିଆଯାଉଛି

ଇସି ତେଲଙ୍ଗାନା ତେଲଙ୍ଗାନା ବିଧାନସଭା ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ନିର୍ବାଚନ ଆୟୋଗର ପୂର୍ଣ୍ଣାଙ୍ଗ ଦଳ ଏବେ ତେଲଙ୍ଗାନାରେ ଅଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ ଓପି ରାଓ୍ୱତଙ୍କ ନେତୃତ୍ୱରେ ଏହି ଟିମ୍ ଗତକାଲି ସନ୍ଧ୍ୟାରେ ହାଇଦରାବାଦଠାରେ ପହଞ୍ଚୁଛନ୍ତି ଆଜି ସାରାଦିନ ଆୟୋଗର ସଦସ୍ୟ ଓ ଅଧିକାରୀମାନେ ନିର୍ବାଚନ ପ୍ରସ୍ତୁତି ନେଇ ରାଜ୍ୟର ସବୁ ଜିଲ୍ଲାର ନିର୍ବାଚନ ଅଧିକାରୀ ଓ ପୁଲିସ୍ ଅଧୀକ୍ଷକଙ୍କ ସହ ଆଲୋଚନା କରିବେ

ଗତକାଲି ରାତିରେ ଆୟୋଗର ସଦସ୍ୟମାନେ ବିଜେପି କଂଗ୍ରେସ ବିଏସ୍ପି ଟିଡିପି ଟିଆର୍ଏସ୍ ଓ ବାମପନ୍ଥୀ ଦଳଗୁଡ଼ିକର ପ୍ରତିନିଧିମାନଙ୍କ ସହ ନିର୍ବାଚନ ପ୍ରସ୍ତୁତି ସଫର୍କରେ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିଥିଲେ

ପିଏମ୍ ନୀତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ବିଜ୍ଞାନଭବନଠାରେ ଆୟୋକିତ ନୀତି ବକ୍ତୃତାମାଳାର ଚତ୍ରର୍ଥ ସଂସ୍କରଣରେ ଗତକାଲି ଯୋଗ ଦେଇଥିଲେ ଚଳିତବର୍ଷ ଏହି ବକ୍ତୃତାମାଳାର ବିଷୟବସ୍ତୁ ରହିଛି 'ସମସ୍ତଙ୍କ ପାଇଁ କୂତ୍ରିମ ବୌଦ୍ଧିକତା ଏବଂ ସମାବେଶୀ ବିକାଶ ପାଇଁ ଏହାର ଉପଯୋଗ ' ଏନ୍ଭିଆଇଡିଆ କର୍ପୋରେସନ୍ର ସହପ୍ରତିଷ୍ଠାତା ଜେନ୍ସନ୍ ୱାଙ୍ଗ୍ ଏଥିରେ ମୁଖ୍ୟ ଅଭିଭାଷଣ ରଖିଥିଲେ ଏକ ଟ୍ୱିଟ୍ ବାର୍ତ୍ତାରେ ନୀତି ଆୟୋଗ ପକ୍ଷରୁ କୁହାଯାଇଛି ଯେ କୃତ୍ରିମ ବୌଦ୍ଧିକତା ଦ୍ୱାରା କିପରି ସଫ୍ଟୱେର୍କୁ ଅଭିନବ ଉପାୟରେ ଗଣତାନ୍ତିକ ପଦ୍ଧତିରେ ବିନିଯୋଗ କରି ଏକ ଦ୍ରବ୍ୟ ରୂପେ ଏହାର ଲାଭ ଉଠାଇ ହେବ ସେ ସଂପର୍କରେ ଶ୍ରୀ ୱାଙ୍ଗ୍ କହିଥିଲେ ଏସ୍ସି ମି ଠୁ ଭାରତରେ ମି'ଠୁ ଆନ୍ଦୋଳନ ଉପରେ ପର୍ଯ୍ୟବେସିତ ଏକ ଜନସ୍ୱାର୍ଥ ମାମଲାର ତ୍ୱରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ପ୍ରତି ହୋଇଥିବା ଯୌନ ଶୋଷଣ ସଂପର୍କିତ ଏଫ୍ଆଇଆର୍ ରୁଜୁକୁ ନେଇ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ବିଚାରପତି ଏସ୍କେ କଉଲ୍ ଗତକାଲି ଏହି ନିଷ୍ପଭି ଶୁଣାଇଛନ୍ତି ସାବରିମାଳା ସୁପ୍ରିମକୋର୍ଟ କହିଛନ୍ତି ସାବରିମାଳା ମନ୍ଦିର ମଧ୍ୟକୁ ମହିଳାମାନଙ୍କ ପ୍ରବେଶ ସଂକ୍ରାନ୍ତ ତାଙ୍କ ରାୟର ସମୀକ୍ଷା ଲୋଡି କରାଯାଇଥିବା ଆବେଦନ ଉପରେ କେବେ ଶୁଣାଣି କରାଯିବ କୋର୍ଟ ସେ ସଂକ୍ରାନ୍ତରେ ଆଜି ନିଷ୍କଭି ନେବେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ ଜଷ୍ଟିସ ଏସ୍କେ କଉଲଙ୍କ ଖଣ୍ଡପୀଠ ଓକିଲ ମାଥ୍ୟୁଜ କେ ନେଦୁମପରାଙ୍କ ଆବେଦନ ଉପରେ ବିଚାର କରି ଏହା ଜଣାଇଛନ୍ତି

ଭିପି ଗୋଆ ଉପରାଷ୍ଟ୍ରପତି ଏମ୍ ଭେଙ୍କୟାନାଇଡୁ ଆଜି ଗୋଆର ବାମ୍ଘୋଲିମ୍ଠାରେ ସାଗର ସମ୍ମିଳନୀର ଦ୍ୱିତୀୟ ସଂସ୍କରଣକୁ ଉଦ୍ଘାଟନ କରିବେ ଇଷ୍ଟିଗ୍ରେଟେଡ୍ ନ୍ୟାସନାଲ୍ ସିକ୍ୟୁରିଟି ଫୋରମ୍ ଦ୍ୱାରା ଏହି ସମ୍ମିଳନୀ ଆୟୋଜିତ ହେଉଛି ସଂଗଠନର ସଭାପତି ଡିଭି ଶେକତ୍କର ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ବୈଷୟିକ ଆର୍ଥିକ ଓ ବିକାଶମୃଳକ ସୁବିଧା ସୁଯୋଗର ଉପଯୋଗ ଉପରେ ଏହି ସମ୍ମିଳନୀରେ ଗୁରୁତ୍ୱ ଦିଆଯିବ

ପରିବେଶର ସୁରକ୍ଷା ଓ ସଂରକ୍ଷଣ ପାଇଁ ଜନମତ ସୃଷ୍ଟି ଏବଂ ସାମାଜିକ ସଚେତନତା ବୃଦ୍ଧି ଏହି ଅଭିଯାନର ଲକ୍ଷ୍ୟ ସାରା ଭାରତରେ ଏଥିପାଇଁ ଅଭିଯାନ ଆରୟ କରିବାକୁ ନିଷ୍କଭି ନିଆଯାଇଛି ଆଇଟିଇଆର୍ ଇଣ୍ଡିଆ ଫ୍ରାନ୍ନର ଆନ୍ତର୍ଜାତିକ ଥର୍ମୋ ନିଉକ୍ଲିୟର୍ ଏକ୍ସପେରିମେଣ୍ଟାଲ୍ ରିଆକ୍ଟର ଗବେଷଣା ପ୍ରକଳ୍ପ ପାଇଁ ଯନ୍ତ୍ରାଂଶ ଯୋଗାଣରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ଆଣବିକ ସଂଯୋଜନ ବ୍ୟବସ୍ଥାରେ ଶକ୍ତି ଉତ୍ପାଦନ କରିବା ଏହି ପ୍ରକଳ୍ପର ଲକ୍ଷ୍ୟ

ଏହି ପ୍ରକଳ୍ପ ସହିତ ଚୀନ୍ ଆମେରିକା ରୁଷିଆ ଜାପାନ ଦକ୍ଷିଣ କୋରିଆ ୟୁରୋପୀୟ ସଂଘ ଭାରତ ଓ ଫ୍ରାନ୍ନ ଆଦି ଦେଶ ସଂପୃକ୍ତ ଅଛନ୍ତି ଆଶବିକ ଶକ୍ତିର ସଂଯୋଜନ ମାଧ୍ୟମରେ ବ୍ୟାବସାୟିକ ଭିତ୍ତିରେ ଶକ୍ତି ଉତ୍ପାଦନ କରିବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ଏମ୍ଇଏ ପାକ୍ ପିଏମ୍ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଭାରତ ସଂପର୍କରେ ଟ୍ୱିଟର୍ରେ ଦେଇଥିବା ମନ୍ତବ୍ୟକୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି ମନ୍ତ୍ରଶାଳୟର ମୁଖପାତ୍ର ରବିଶ କୁମାର୍ କହିଛନ୍ତି ଯେ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ସଂକ୍ରାନ୍ତରେ ଅଯାଚିତ ମନ୍ତବ୍ୟ ଦେବା ଅପେକ୍ଷା ପାକିସ୍ତାନ ନେତୃମଣ୍ଡଳୀ ନିଜ ସମସ୍ୟା ଉପରେ ଦୂଷ୍ଟିପାତ କରି ତାହାର ସମାଧାନ ପାଇଁ ଉଦ୍ୟମ କଲେ ମଙ୍ଗଳକର ହେବ କଥାବାର୍ତ୍ତା ପାଇଁ ବ୍ୟାକୁଳ ହେଉଥିବା ପାକିସ୍ତାନ ଭାରତ ବିରୋଧରେ ଚଞ୍ଚକତାପୂର୍ଣ୍ଣ କାର୍ଯ୍ୟରେ ଲିପ୍ତ ରହିଛି ଏବଂ ଭାରତ ବିରୋଧୀ ହିଂସାକାଣ୍ଡ ଓ ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ ଜଣାଉଛି ଏଥିରୁ କ୍ଷାନ୍ତ ରହି ନିଜ ଦେଶର ଲୋକଙ୍କ କଲ୍ୟାଣ ପାଇଁ କାମ କଲେ ପାକିସ୍ତାନ ନେତାମାନେ ଅଧିକ ବିଶ୍ୱାସଭାଜନ ହୋଇପାରିବେ ବୋଲି ଶ୍ରୀ କୁମାର କହିଚ୍ଛନ୍ତି ଗଡକରୀ ଇନ୍ଭେଷ୍ଟର୍ସ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀ ତାଙ୍କ ମନ୍ତ୍ରଶାଳୟ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ନିମନ୍ତେ ପୁଞ୍ଜି ବିନିଯୋଗ କରିବାକୁ ଘରୋଇ ନିବେଶକମାନଙ୍କୁ ଆହ୍ୱାନ କଣାଇଛନ୍ତି ଗତକାଲି ମୁମ୍ବାଇଠାରେ ଏକ ଆଲୋଚନାଚକ୍ରରେ ସେ କହିଛନ୍ତି ଦେଶର ଆର୍ଥିକ ସ୍ଥିତିରେ ଉନ୍ନତି ଆସିଛି ଏବଂ ନିର୍ମାଣ ଉଦ୍ୟୋଗରେ ଏବେ ପୁଞ୍ଜି ନିବେଶ ପାଇଁ ଅନୁକୂଳ ସମୟ ସୃଷ୍ଟି ହୋଇଛି ଭାରତୀୟ ପୁଞ୍ଜିପତିମାନେ ଏହାର ସୁଯୋଗ ନେବା ଆବଶ୍ୟକ ଇୟୁ ନ୍ୟୁକ୍ଲିଅର୍ ଆଣବିକ ଅସ୍ତ୍ରଶସ୍ତ ଚୁକ୍ତିକୁ ବଜାୟ ରଖିବା ପାଇଁ ଉଭୟ ଆମେରିକା ଓ ରୁଷିଆକୁ ୟୁରୋପୀୟ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି

ତେଣୁ ଏହି ଚୂକ୍ତିର ପରିସମାପ୍ତି ନଘଟାଇବାକୁ ୟୁରୋପୀୟ ସଂଘ ଆଗ୍ରହୀ ରେସ୍ଲିଂ ହଙ୍ଗେରୀର ବୁଦାପେଷ୍ଟରେ ଚାଲିଥିବା ବିଶ୍ୱ କୁସ୍ତି ପ୍ରତିଯୋଗିତାର ଫାଇନାଲ୍ରେ ଭାରତର ବଜରଙ୍ଗ ପୁନିଆ ହାରିଯାଇଛନ୍ତି

ଏସିଆନ୍ ଗେମ୍ ଏବଂ କମନ୍ ୱେଲ୍ଥ ଗେମ୍ର ସ୍ୱର୍ଶ୍ଣପଦକ ବିଜେତା ପୁନିଆ ରୌପ୍ୟ ପଦକ ପାଇଁ ତାଙ୍କର ପରବର୍ତ୍ତୀ ମ୍ୟାଚ୍ ଖେଳିବେ

ଏସିଆନ୍ ହକି ଓମାନ୍ର ମସ୍କାଟ୍ଠାରେ ଚାଲିଥିବା ଏସୀୟ ଚମ୍ପିୟନ୍ସିପ୍ ଟ୍ରଫି ପୁରୁଷ ହକି ପ୍ରତିଯୋଗିତାର ଚତୁର୍ଥ ରାଉଣ୍ଡ୍ ରବିନ୍ ଲିଗ୍ ପର୍ଯ୍ୟାୟରେ ଆଜି ଭାରତ ମାଲେସିଆକୁ ଭେଟୁଛି

ରାଉଣ୍ଡ୍ ରବିନ୍ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକରେ ଓମାନ ଜାପାନ ଏବଂ ପାକିସ୍ତାନ ବିରୁଦ୍ଧରେ ବିଜୟ ଲାଭ ପରେ ଭାରତ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବାର ଆଶା ରହିଛି ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ରେ ଆସନ୍ତାକାଲି ଭାରତ ଦକ୍ଷିଣକୋରିଆ ମଧ୍ୟରେ ମୁକାବିଲା ହେବ

ଚଳିତବର୍ଷର ପ୍ରମୁଖ ଟାଇଟଲ୍ ହାସଲ କରିବା ଲାଗି ଭାରତୀୟ ତାରକା କିଦାଧି ଶ୍ରୀକାନ୍ତ ପିଭି ସିନ୍ଧୁ ଏବଂ ସାଇନା ନେହୱାଲ ପ୍ରୟାସ କରିବେ ପୁରୁଷ ଏକକ ବର୍ଗରେ ଅନ୍ୟମାନଙ୍କ ମଧ୍ୟରେ ବି ସାଇପ୍ରଣୀତ ଏବଂ ସମୀର ବର୍ମା ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି